ରାକ୍ୟର ବିଭିନ୍ ଶିକ୍ଷାନୁଷ୍ଠାନ ଏବଂ ସହରରେ ଏଥିପାଇଁ ସାକସଜା କରାଯାଇଛି କେତେକ ସ୍ଥାନରେ ଆକର୍ଷଣୀୟ ତୋରଣ ଏବଂ ରଙ୍ଗୀନ ଆଲୋକମାଳାରେ ମଣ୍ଡପଗୁଡ଼ିକୁ ମଧ୍ଧ ସଜିତ କରାଯାଇଛି

ଦୂରରେ ରହୁଥିବା ପରିବାରଜନ ଏହି ଅବସରରେ ଘରକୁ ଫେରିଥାନ୍ତି ସମ୍ୟଲପୁରର ମା ସମଲେଇଙ୍କ ମନିରରେ ଆସନ୍ତାକାଲି ବିଶେଷ ପୂଜାର୍ଚ୍ଚନା କରାଯିବ ମା' ସମଲେଶ୍ୱରୀଙ୍କ ନବାନ୍ନ ଲାଗି ଲଗୁ ଧାର୍ଯ୍ୟ କରାଯାଇଛି

ଭାଗିଦାରୀ ଜରିଆରେ ଏହି ଭୋଟର୍ ପରିଚୟ ପତ୍ର ପ୍ରସ୍ତୁତ କରାଯିବ ଉଭୟ ଅନ୍ଲାଇନ୍ ଏବଂ ଅଫ୍ ଲାଇନ୍ରେ ଏହାର ଯାଞ୍ କରାଯାଇପାରିବ

ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ଅଭିଯାନ ସମ୍ପର୍କରେ ବିସ୍ତତ ଆଲୋଚନା କରାଯାଇଥିଲା